ଶ୍ରମିକମାନଙ୍କର ମଜୁରୀ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ କମା ହେବ

ଗତକାଲି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ

ଏହାଦ୍ୱାରା ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ଶିକ୍ଷରେ ଆଧୁନିକ ଭିଉିଭ୍ମିକୁ ସ୍ବଦୂତ୍ କରାଯାଇ ପାରିଛି

ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା ମିଟ୍ସ ମେଗା ପୁଡ୍ ପାର୍କ ଲିମିଟେଡ୍ ଏଥିରେ ସାମିଲ ହୋଇଛି

ଉଦ୍ଧାର କରାଯାଇଥିବା ହାତୀକୁ ଏଠାରେ ଆଶ୍ରୟ ଦେବା ସହ ସେବା ଓ ଶୁଶ୍ରଷା କରାଯିବ